ରାକ୍ୟର ବିଭିନ୍ନ ସ୍ଚାନରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ ସମାରୋହରେ କଡ଼ା ସ୍ତରକ୍ଷା ବ୍ୟବସ୍ରା ଗ୍ରହଣ କରାଯାଇଛି

ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଅରୁଣ କୁମାର ଜେନା ଏନ୍ରାଜେନ୍ଦ୍ର ଦୋରା ରମେଶ ଚନ୍ଦ୍ର ମହାନ୍ତି ଏବଂ ଳିଲି ପୃଷ୍କିଙ୍କୁ ଏହି ସମ୍ମାନ ମିଳିବ

ଡିଏସ୍ପି ପ୍ରମୋଦ ରଥଙ୍କୁ ମିଳିବ ରାଷ୍ଟ୍ରପତି ପୁଲିସ୍ ପଦକ ଭିଜିଲାନ୍ ଏଏସ୍ଆଇ ଶିବ ନାରାୟଣ ରଥଙ୍ଙ୍ ମିଳିବ ରାଷ୍ଟ୍ରପତି ପଦକ

ଶ୍ରୀ ପାତିଙ୍କ ନିଯୁକ୍ତିକୁ ରାକ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଞ୍ଚୁରୀ ପ୍ରଦାନ କରିଛନ୍ତି

କେବଳ ସାଧାରଣତନ୍ତ ଦିବସ ସ୍ୱାଧୀନତା ଦିବସ ଏବଂ ଉକ୍କଳ ଦିବସରେ ନିମନ୍ତିତ ଅତିଥିଙ୍କୁ 'ଗାର୍ଡ଼ ଅଫ୍ ଅନର' ଦିଆଯିବ

ଏଥର ସ୍ୱାଧୀନତା ଦିବସରେ ଏହି ରକ୍ଷାବନ୍ଧନ ପର୍ବ ପଡୁଥିବାରୁ ସହରଠୁ ପୁରପଲ୍ଲୀରେ ଏହି ଦିନଟିର ସ୍ୱାଧୀନତାକୁ ଭାଇଭଉଣୀ ବେଶ୍ ଉପଭୋଗ କରିବେ

ଆଗର୍ ଏଭଳି ବର୍ଷା କେବେ ବଲାଙ୍ଗିରରେ ହୋଇନଥିଲା ବୋଲି ସ୍ୱତନ୍ତ ରିଲିଫ୍ କମିଶନର ବିଷ୍ଡପଦ ସେଠୀ ସ୍ଚନାଦେଇଛନ୍ତି

ଏହା ବ୍ୟତୀତ ଜିଲ୍ଲାର ଶହ ଶହ ଚାଷ ଜମିରେ ବାଲିଚର ମାଡ଼ିଥିବା ପରିଲକ୍ଷିତ ହୋଇଛି

ଫଳରେ ବେିଦ୍ଧ ସହରର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିଲା